ଆଜି ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ଡ ଚିହ୍ନଟ ହୋଇଛନ୍ତି

ଅନ୍ୟପକ୍ଷରେ ରାୟଗଡ଼ା ଦେବଗଡ଼ କଳାହାଣ୍ଡିରୁ କଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ତେବେ ସଟ୍ଡାଉନ୍ ସମୟରେ ଶନିବାର ଓ ରବିବାର ଦୁଇଦିନ ପାଇଁ ପାର୍କ ବନ୍ଦ ରହିବ

ପାର୍କରେ ଥିବା ଦୋଳି ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍ ବ୍ୟବହାର କରିପାରିବେ ନାହିଁ